ଜେଡିୟୁ ନେତା ଶ୍ରୀ କୁମାର ଗତକାଲି ସର୍ବସମ୍ମତି କ୍ରମେ ରାଜ୍ୟରେ ଏନ୍ଡିଏର ନେତାଭାବେ ମନୋନୀତ ହୋଇଛନ୍ତି ପାଟ୍ନାଠାରେ ଅନୁଷ୍ଠିତ ଏନ୍ଡିଏର ଏକ ମିଳିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ସେହିପରି ତାର୍କିଶୋର ପ୍ରସାଦ୍ ବିଜେପି ବିଧାୟକ ଦଳର ନେତାଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବାବେଳେ ରେଣୁ ଦେବୀ ଉପନେତା ଭାବେ ମନୋନୀତ ହୋଇଛନ୍ତି ପୂର୍ବରୁ ଜେଡିୟୁର ନବନିର୍ବାଚିତ ବିଧାୟକମାନେ ନିତୀଶ କୁମାରଙ୍କୁ ଦଳର ନେତାଭାବେ ନିର୍ବାଚିତ କରିଥିଲେ ଶ୍ରୀ କୁମାରଙ୍କ ସରକାରୀ ବାସଭବନଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବିହାରରେ ଏନ୍ଡିଏ ନେତାଭାବେ ନିର୍ବାଚିତ ହେବା ପରେ ଶ୍ରୀ କୁମାର କହିଥିଲେ ସେ ବିହାରର ମୁଖ୍ୟମନ୍ତ୍ରୀ ହେବାପାଇଁ ଚାହୁଁନଥିଲେ କିନ୍ତୁ ବିଜେପିର ଅନୁରୋଧକ୍ରମେ ସେ ରାଜ୍ୟରେ ଏନଡିଏକୁ ନେତୃତ୍ୱ ଦେବା ପାଇଁ ସହମତ ହୋଇଛନ୍ତି ଆଜି ଅପରାହରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ରାଜ୍ୟପାଳ ଫଗୁ ଚୌହାନ୍ ଶ୍ରୀ କୁମାର ଓ ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟାନ୍ୟ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଏନ୍ଡିଏର ଏହି ମିଳିତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ ବିଜେପିର ନବନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା ପରେ ଉପମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ନିଷ୍କତି ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳର ବିହାର ପ୍ରଭାରୀ ଭୂପେନ୍ଦ୍ର ଯାଦବ ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନାଭିଶ ଓ ବିହାର ବିଜେପି ଅଧ୍ୟକ୍ଷ ସଂଜୟ ଜୟସ୍ୱାଲ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ସେହିପରି ହିନ୍ଦୁସ୍ଥାନୀ ଆଓ୍ୱାମ୍ ମୋର୍ଚ୍ଚା ହାମ୍ର ସଭାପତି ଜିତନ୍ ରାମ୍ ମାନ୍ଝି ଏବଂ ବିକାଶଶୀଳ ଇନସାନ୍ ପାର୍ଟି ଭିଆଇପିର ମୁଖ୍ୟ ମୁକେଶ ସାହନୀ ମଧ୍ୟ ବୈଠକରେ ଯୋଗ ଦେଇଥିଲେ

ଜଣେ ସ୍ୱାଧୀନ ବିଧାୟକ ସୁମିତ୍ ସିଂ ମଧ୍ୟ ଏନ୍ଡିଏକୁ ସମର୍ଥନ କରିଛନ୍ତି

ମନ୍ତ୍ରୀମାନଙ୍କ ସଂଖ୍ୟାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଆଲୋଚନା କାରି ରହିଛି ଏହାଛଡା ହାମ୍ ଓ ଭିଆଇପି ଦଳରୁ ଜଣେ ଲେଖାଏଁ ମନ୍ତ୍ରୀ ରହିବା ପାଇଁ ନିଷ୍କତି ନିଆଯାଇଛି ବିଧାନସଭା ବାଚସ୍କତି ନିର୍ବାଚନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀର କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଓ ସ୍ୱାସ୍ଥ୍ୟସେବା ଭିଭିଭୂମୀର ସମୀକ୍ଷା କରିବା ସହିତ ଜାତୀୟ ରାଜଧାନୀ ଅଞ୍ଚଳରେ ଆର୍ଟି ପିସିଆର୍ ପରୀକ୍ଷାକୁ ଦୁଇଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୈଠକ ପରେ ଅନେକଗୁଡିଏ ଟ୍ୱିଟ୍ରେ ଶ୍ରୀ ଶାହା କହିଛନ୍ତି ଯେଉଁ ଅଞ୍ଚଳରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ଅଧିକ ଆଶଙ୍କା ରହିଛି ସେହିସବୁ ଅଞ୍ଚଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍ଆର୍ର ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ମୁତୟନ କରାଯାଇ ପରୀକ୍ଷାଗାରର କ୍ଷମତାର ବହୁଳ ବ୍ୟବହାର କରାଯିବ

ଯାହାଫଳରେ ସେଠାରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପରିବ ଶ୍ରୀ ଶାହା କହିଛନ୍ତି ଛତର୍ପୁର୍ସ୍ଥିତ ଦଶହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ କେନ୍ଦ୍ରକୁ ଆହ୍ରରି କ୍ଷମତା ସମ୍ପନ୍ନ କରାଯାଇ ସେଠାରେ ଅକୁଜେନ୍ ସ୍ୱବିଧା ଥିବା ଶଯ୍ୟାସଂଖ୍ୟାକୁ ବୃଦ୍ଧି କରାଯିବ ସେ କହିଛନ୍ତି ଦିଲ୍ଲୀ ପୌରନିଗମର କିଛି ବଛାବଛା ହସ୍ପିଟାଲକୁ ଉସର୍ଗୀକୃତ କୋଭିଡ୍ ହସପିଟାଲରେ ପରିଣତ କରାଯାଇ ସେଠାରେ ସାମାନ୍ୟ ଲକ୍ଷଣଥିବା କୋଭିଡ୍ ନାଇଷ୍ଟିନ୍ ରୋଗୀମାନଙ୍କର ଚିକିତ୍ସା କରାଯିବ ଶ୍ରୀ ଶାହା ଆହୁରି କହିଛନ୍ତି ଉହର୍ଗୀକୃତ ବହୁବିଭାଗୀୟ ଟିମ୍ ଦିଲ୍ଲୀର ଘରୋଇ ହସ୍ପିଟାଲଗୁଡିକୁ ଗସ୍ତ କରି ସେଠାରେ କୋଭିଡ୍ ନାଇଷ୍ଟିନ୍ ରୋଗୀମାନଙ୍କ ପାଇଁ ଉପଲବଧ ଥିବା ଚିକିତ୍ସା ଭିଭିଭୂମୀ ରୋଗୀମାନଙ୍କର ଭର୍ତ୍ତୀ ପ୍ରକ୍ରିୟା ଏବଂ ଶଯ୍ୟାର ଉପଲବ୍ଧତା ସମ୍ପର୍କୀୟ ସ୍ବଚନା ଆଦି ବିଷୟଗୁଡିକର ସମୀକ୍ଷା କରିବ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ର ହର୍ଷବଦ୍ଧନ୍ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ୍ ବୈଜଳ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍ ଓ ବହୁ ବରିଷ୍ଣ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପକ୍ଷରୁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଦେଶରେ ଆରୋଗ୍ୟ ହାର ବୃଦ୍ଧି ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱରଜୀ ମହାରାଜ ଭଗବାନ୍ ମହାବୀରଙ୍କ ବାଣୀ ପ୍ରଚାର ପାଇଁ ନିଃସ୍ୱାର୍ଥପର ଏବଂ ଉହର୍ଗୀକୃତ ଭାବେ ଜୈନ ସନ୍ନ୍ୟାସୀ ଜୀବନ ବିତାଉ ଥିଲେ ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱଦେଶୀ ଅଭିଯାନରେ ସକ୍ରିୟତାର ସହ ଅଂଶଗ୍ରହଣ କରିବା ସହ ସେ ସାଧାରଣ ଜନତାଙ୍କର କଲ୍ୟାଣ ପାଇଁ ଆଜ୍ଜୀବନ କାର୍ଯ୍ୟ କରିଥିଲେ ଶିକ୍ଷାର ପ୍ରସାର ସାମାଜିକ କୁସଂସ୍କାର ଦୂର କରିବା ଏବଂ ଚେତନାଧର୍ମୀ କବିତା ପ୍ରବନ୍ଧ ଆଦି ରଚନା କରିଥିଲେ ତାଙ୍କ ସମ୍ମାନରେ ଏହି ଶାନ୍ତିର ପ୍ରତିମ୍ଭର୍ତ୍ତି ଉନ୍କୋଚିତ ହେବ

କିନ୍ତୁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସ୍ଓପି ପାଳନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦେଶାବଳି ଜାରି କରିପାରିବେ

କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଏଗୁଡ଼ିକ ଖୋଲିବା ନେଇ ନିଷ୍ପଭି ବିଳମ୍ବିତ ହୋଇଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ଦିଆଯାଇଛି ପରେ ଗଣମାଧ୍ୟମକୁ ସୂଚନା ଦେଇ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି ଏବେ କରୋନା ସଂକ୍ରମଣ ସଂଖ୍ୟା କମ୍ ଥିବାରୁ ଧାର୍ମିକସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ ସେ କହିଛନ୍ତି ସମସ୍ତ ଧାର୍ମିକସ୍ଥଳୀ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେବ ମାସ୍କ୍ ବ୍ୟବହାର କରିବା ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଆଦି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ତେବେ ଧାମିକସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ୍ ସ୍କାନିଂ କରାଯିବ ମୂର୍ତ୍ତିକୁ ଛୁଇଁବା ଏବଂ ପବିତ୍ର ଗ୍ରନ୍ଥକୁ ସ୍ୱର୍ଶ କରିବା ଉପରେ କଟକଣା ଲାଗୁ କରାଯାଇଛି ସେହିପରି ବ୍ୟକ୍ତିଗତ ଭାବେ ପ୍ରସାଦ ଅର୍ପଣ କରିବା ଏବଂ ପାଦୁକ ବଣ୍ଟନ ଓ ସିଞ୍ଚନକୁ ବାରଣ କରାଯାଇଛି ଗତ କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ସ୍ଥିତିରେ ଉନ୍ନତି ଦେଖାଦେବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଚ୍ଛନ୍ତି